ଏବଂ ଆଜି ଜାତୀୟ ନୌପରିବହନ ଦିବସ ପାଳନ କରାଯାଉଛି

ଶାନ୍ତିପୂର୍ଣ୍ଣ ଭାବେ ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣ ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପ୍ରତ୍ୟେକ ନିର୍ବାଚନ ମଣ୍ଡଳରେୀ ଗୋଟିଏ ଲେଖାଏଁ ମହିଳା ଭୋଟ୍ଗ୍ରହଣ କେନ୍ଦ୍ ସ୍ଥାପନ କରାଯିବ

କୋଭିଡ ମହାମାରୀ ଯୋଗୁଁ ଏଥରର ଏହି ଆଲୋଚନା ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ହେବ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ପରୀକ୍ଷାର୍ଥୀ ସେମାନଙ୍କର ପିତାମାତା ଓ ଶିକ୍ଷକମାନଙ୍କ ସହ ଏହି ସ୍କରଣୀୟ ଆଲୋଚନା ସମୟରେ ବିଭିନ୍ନ ବିଷୟ ଉପରେ ନୂଆନୂଆ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା ହେବ ଯୁବପିଢ଼ୀ ପାଇଁ ଚିନ୍ତାମୁକ୍ତ ପରିବେଶ ସୃଷ୍ଟି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀମାନଙ୍କ ପାଇଁ ପରୀକ୍ଷା ପେ ଚର୍ଚ୍ଚା ଏକ ବଡଧରଣର ଅଭିଯାନ ଆରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀ ଶିକ୍ଷକ ଓ ସେମାନଙ୍କର ପିତାମାତାମାନଙ୍କ ସହ ପରୀକ୍ଷା ଚାପର ମୁକାବିଲା ଉପରେ ଆଲୋଚନା କରିବେ

ଏକ ଉଚ୍ଚସରୀୟ କମିଟି ଦ୍ୱାରା ରାଜ୍ୟ ସରକାର ଏହି ଅଭିଯୋଗ ଉପରେ ତଦନ୍ତ କର୍ଥକବାର୍ତ ତ୍ରରନ୍ତ ଏତଲା ରୁଜୁ ନକରିବାକୁ ହାଇକୋର୍ଟ ସିବିଆଇକୁ କହିଛନ୍ତି

ପୂର୍ବତନ ମ୍ରମ୍ୟଇ ପ୍ରଲିସ କମିସନର ପରମବୀର ସିଂହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠିଲେଖି ଶ୍ରୀ ଦେଶମୁଖଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ପରମବୀର ସିଂହ ପ୍ରଥମେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରମବୀର ସିଂହ ଓ ଅନୀଲ ଦେଶମ୍ରଖଙ୍କ ମଧ୍ୟରେ ଅଭିଯୋଗ ଓ ପ୍ରତି ଅଭିଯୋଗ ଅତି ଗୁର୍ତର ବୋଲି ସ୍ୱପ୍ରିମକୋର୍ଟ ବିବେଚନା କରିବାର୍ତ ଏହି ମାମଲାର ଶ୍ରଣାଣି ପ୍ରଥମେ ବମ୍ବେ ହାଇକୋର୍ଟ ଦ୍ୱାରା କରିବାକୁ ମତ ଦେଇଥିଲେ ଫଳରେ ପରମବୀର ସିଂହ ତାଙ୍କ ଆବେଦନ ପ୍ରତ୍ୟାହାର କରିନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ

ବମ୍ବେ ହାଇକୋର୍ଟ କହିଛନ୍ତି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କର୍ଥୁବାରୁ ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୱକତା ନାହିଁ ଆଡଭୋକେଟ ଜୟଶ୍ରୀ ପାଟିଲଙ୍କ ରିଟ୍ ପିଟିସନ ଉପରେ ସିବିଆଇ ଦ୍ୱାରା ପାରମ୍ଭିକ ତଦନ୍ତ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ସେ ଏକ ଉଚ୍ଚସ୍ତରୀୟ ବୈଠକରେ ନିରାପତ୍ତା ପରିସ୍ଥିତିକୁ ମଧ୍ୟ ସମୀକ୍ଷା କରିବେ ଏହାପରେ ସେ ମାଓ ଆକ୍ରମଣସ୍ଥଳୀ ନିକଟସ୍ଥ ବସାଗୁଡା ସିଆର୍ପିଏଫ୍ ଶିବିର ପରିଦର୍ଶନ କରିବେ ଏବଂ ସିଆର୍ପିଏଫ୍ ଓ ରାଜ୍ୟ ପୁଲିସ ବାହିନୀର ଜବାନମାନଙ୍କ ସହ ଆଲୋଚନା କରିବେ ଶ୍ରୀ ଶାହାଙ୍କର ଏହି ଗସ୍ତ କାଳରେ ସେ ରାୟପୁର ଯିବେ ଏବଂ ଚିକିିିିତ କବାନମାନଙ୍କୁ ଦେଖିବେ

ଜଗଜ୍ଜୀବନ ଶ୍ରଦ୍ଧାଞ୍ଞଳି ବାବୁ ଜଗଜୀବନ ରାମଙ୍କ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ଅବହେଳିତ ଓ ଦଳିତ ଶ୍ରେଣୀ ପାଇଁ ସେ ଆକ୍ରୀବନ କାମ କରିଥିଲେ ଏବଂ ସେମାନଙ୍କ ପାଇଁ ପ୍ରେରଣାର ଉସ ଥିଲେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ବାବୁ ଜଗଜ୍ଞୀବନଙ୍କ ପ୍ରତି ଶ୍ରଦ୍ଧଞ୍ଜିଳି ଅର୍ପଣ କରିଛନ୍ତି ଶ୍ରୀନାଇଡ଼ୁ କହିଛନ୍ତି ବାବୁ ଜଗଜୀବନ ରାମ୍ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସମାଜ ସଂସ୍କାରକ ଓ ବିଚକ୍ଷଣ ପ୍ରଶାସକ ଥିଲେ ସେ ଜଣେ ଦ୍ରଦୃଷ୍ଟି ସମ୍ପନ୍ତ ନେତା ଥିଲେ ଯିଏକି ବିଭିନ୍ନ ପଦବୀରେ ଦେଶ ପାଇଁ ପରାକାଷ୍ଠାର ସହ ସେବା କରିଥିଲେ ବୋଲି ଉପରାଷ୍ଟପତି କହିଛନ୍ତି ସାମାଜିକ ଅନଗ୍ରସର ଓ ଅବହେଳିତ ଗୋଷ୍ଠୀକୁ ଉପରକୁ ଉଠାଇବା ପାଇଁ ତାଙ୍କର ନିରନ୍ତର ଉଦ୍ୟମ ଚିରସ୍କରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି ନୌପରିବହନ ଦିବସ ଆଜି ଜାତୀୟ ନୌପରିବହନ ଦିବସ ପାଳନ କରାଯାଉଛି

ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ବିଶ୍ୱ ନୌପରିବହନ ଦିବସ ପାଳନ ହୋଇଥାଏ

କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ କାଭେଡକର କାତୀୟ ନୌପରିବହନ ଦିବସ ଉପଲକ୍ଷେ ନୌବାହିନୀର ସବୁ ଅଧିକାରୀ ଓ ନାବିକମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି

ଆଇପିଏଲ୍ ମହାରାଷ୍ଟ୍ର ସରକାର ଏକ ସ୍ୱଷ୍ଟୀକରଣରେ କହିଛନ୍ତି କେବଳ ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ ପାଇଁ ଅନୁମତି ଦିଆଯାଇଛି ଦର୍ଶକମାନେ ଷ୍ଟାଡିୟମ ଭିତରକୁ ଯାଇପାରିବେ ନାହିଁ ରାଜ୍ୟ ସଂଖ୍ୟାଲଘୁ ଉନ୍ନୟନ ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି ଆଇପିଏଲ୍ର ସବୁ ଅଶଗ୍ରହଣକାରୀ ଦଳଗୁଡ଼ିକ ଅଲଗାଅଲଗା ହୋଇ ରହିବେ ସବୁ ଖେଳାଳିମାନଙ୍କୁ ଟିକା ଦିଆଯାଉ ବୋଲି ବିସିସିଆଇ ପକ୍ଷରୁ ଦାବି କରାଯାଇଛି

ସେ କହିଛନ୍ତି ଆମକୁ ଅନୁମତି ମିଳିଲାମାତ୍ରେ ଅଧିକ ଲୋକଙ୍କୁ ଟିକା ଦିଆଯିବ